ଏହି ଅବସରରେ ଶ୍ରୀ ଓରାମ୍ କହିଛନ୍ତି ଭାରତ ସରକାର ରାଜ୍ୟର ବିକାଶ ପାଇଁ କୋଟି କୋଟି ଟଙ୍ଙା ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ସବୁବେଳେ କେନ୍ଦ୍ରକୁ ଦୋଷାରୋପ କରୁଛନ୍ତି ଅନ୍ୟ ପକ୍ଷରେ ଆଜି ବାଲେଶ୍ୱର ଜିଲ୍ଲାକୁ ଦିନିକିଆ ଗସ୍ଠରେ ଯାଇ ଶ୍ରୀ ଓରାମ୍ ପ୍ରଧାନମନ୍ତୀ କୁଶଳ କେନ୍ଦ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଅନୁଷିତ ଉହବରେ ମନ୍ତୀ ଶ୍ରୀ ଓରାମ୍ କହିଛନ୍ତି କୃଷି କେତ୍ରର ବିକାଶ ସହ ଯୁବକ ଯୁବତୀଙ୍କୁ ଆତ୍ମନିଭରଶୀଳ କରିବା ପାଇଁ ତାଲିମ୍ର ଯଥେଷ୍ ଆବଶ୍ୟକତା ରହିଛି

ତାଙ୍କୁ ତୁରନ୍ତ ଉଦ୍ଧାର କରି ପୋଲିସ ଜିଲା ଡାକ୍ତରଖାନାରେ ଚିକିସ୍

ସେମାନଙ୍କୁ ଗିରଫ କରି ଡାକ୍ତରୀମାଇନା କରିବା ପରେ କୋର୍ଚ ଚାଲାଶ କରାଯାଇଛି